ପରେ ସେମାନଙ୍କ ପାର୍ଥିବ ଶରୀରକୁ ହେଲିକେପୁର ଯୋଗେ ସେମାନଙ୍କ ଜନ୍ମମାଟିକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି

ଏମାନଙ୍କ ମଧ୍ଧରେ କକ୍ଷମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟରଭଞ୍ ଜିଲ୍ଲାର ନନ୍ଦୁରାମ ସୋରେନ୍ ଶହୀଦ ହୋଇଥିଲେ

ଆୟୁଷ ମନ୍ତଶାଳୟ ଦ୍ୱାରା 'ଘରେ ଯୋଗ ପରିବାର ସହ ଯୋଗ' ଶୀର୍ଷକ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି